ଏଥିଲାଗି ସେଠାରେ ଥିବା ଗେଷ୍ ହାଉସ୍ କଲ୍ୟାଶ ମଣ୍ଡପ ଓ କମ୍ୟୁନିଟି ହଲ୍ ଗୁଡିକରେ ଯାଞ କରିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ପ୍ରକାଶ କରିଛନ୍ତି

ଏହି ଉପନିର୍ବାଚନରେ ସମ୍ଭେଦନଶୀଳ ବୁଥ ଗୁଡ଼ିକରେ ସିସିଟିଭି ବ୍ୟବହାର ହେବ ବୋଲି ନିର୍ବାଚନ କମିଶନରଙ୍କ ତରଫରୁ ଜଣାପଡ଼ିଛି

ବୈଠକରେ ମାଓବାଦୀଙ୍କ ପ୍ରତିରୋଧ ଯୋଗୁଁ ସରକାରୀ ଯୋକ୍କନାରେ କାର୍ଯ୍ୟବାଧା ସୃଷି ମାଓବାଦୀ ଅଞ୍ଚଳ ସମସ୍ୟା ଏବଂ ଏହାର ସମାଧାନ ତଥା ଭିଭିମିର ବିକାଶ ଉପରେ ବିଶେଷ ଆଲୋଚନା ହୋଇଥିଲା

ଏହାକୁ ବିଏସଏଫ ଡିଆଇଜି ଏସକେ ସିଂ ଉଦଘାଟନ କରିଥିଲେ

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ପବିତ୍ର କାର୍ତିକ ମାସ ଆଧ୍ଘାମ୍ିକ ମାସ ଭାବରେ ଓଡ଼ିଶାବାସୀଙ୍କ ପାଖରେ ବେଶ୍ ଆଦୂତ କାର୍ତିକ ମାସରେ ମହାପ୍ରଭୁ ଶ୍ରୀକଗନ୍ନାଥଙ୍କୁ ଶ୍ରୀକ୍ଷେତ୍ରରେ ଦର୍ଶନ ପାଇଁ ଭକ୍ତମାନେ ଅପେକ୍ଷାରତ ଥାଆନ୍ତି